ସେ କହିଛନ୍ତି ଏହା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଶ୍ଣ ନିଷ୍ବଉି

ଆକି କଟକଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ବୈଷ୍ବବ କହିଥିଲେ ଯେ ସେଠାରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଭିଉିଭ୍ମିର ବିକାଶ ହୋଇପାରିବ

ଦୁର୍ନୀତି ମୁକ୍ତ ସମାଜ ଗଠନ ଦିଗରେ ଜଷ୍ଟିସ୍ ସିଂହ ସମ୍ତଙ୍କ ସହଯୋଗ କାମନା କରିଛନ୍ତି

ଆସନ୍ତାକାଲି ସେମାନଙ୍କୁ କୋର୍ଟ୍ ଚାଲାଶ କରାଯିବ ବୋଲି ବିଭାଗ ତରଫରୁ ସ୍ଚନା ଦିଆଯାଇଛି

ତେବେ ଏ ନେଇ ତଦନ୍ତ କାରି ରହିଛି ବୋଲି ପୁଲିସ୍ କହିଛି

ଗୁରୁତରଙ୍କୁ ସ୍ଥାନୀୟ ଚିକିହାଳୟରେ ଭର୍ଉ କରାଯାଇଛି ସେହିପରି କଟକର ନାଦୋଳଗଡ଼ା ଛକରେ ଏକ କାର ଓ ବାଇକ୍ ମୁହାଁମୁହିଁ ଧକ୍

ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି

ଏହି ଜିଲ୍ଲଗୁଡ଼ିକ ହେଉଛି କେନ୍ଦୁଝର ସୁନ୍ଦରଗଡ଼ ସମ୍ଲପୁର ଦେବଗଡ଼ ଓ ଝାରସୁଗୁଡ଼ା